ସେ ମଧ୍ୟ ସେଠାରେ ଥିବା ଭାରତୀୟ ସମୁଦାୟଙ୍କ ସହ କଥାବାର୍ତ୍ତା କରିଛନ୍ତି

ପ୍ରଧାନମନ୍ତ୍ରୀଙ୍କ ସହ ଗୋଲଟେବୁଲ ବୈଠକରେ ଯୋଗଦେଇଥିବା ଏହି କମ୍ପାନୀଗୁଡ଼ିକ ମଧ୍ୟରୁ କେତେକଙ୍କର ଭାରତରେ ବ୍ୟବସାୟ ରହିଛି ଏହିଅବସରରେ ହୋଷ୍ଟନର ଏକ କମ୍ପାନୀ ଟେଲୁରିଆନ ସହ ଭାରତର ପେଟ୍ରୋନେଟ୍ ଏଲ୍ଏନ୍ଜି ଉଦ୍ୟୋଗ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ଟେଲିରିଆନ ଏକ ଆନ୍ତର୍ଜାତିକ ଉର୍ଜା କମ୍ପାନୀ

ମୋଦିଙ୍କ ସହ ହୋଇଥିବା ଗୋଲଟେବ୍ରଲ ବୈଠକରେ ଯୋଗଦେଇଥିବା ସିଇଓମାନେ ଭାରତରେ ବ୍ୟବସାୟ ବାଣିଜ୍ୟ ସୁଗମ କରିବା ପାଇଁ ନିଆଯାଉଥିବା ପଦକ୍ଷେପକ୍ତ ପ୍ରଶଂସା କରିଥିଲେ ଦେଶରେ ଗ୍ରହଣ କରାଯାଉଥିବା ସଂସ୍କାରବାଦୀ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ଆର୍ଥକ ନୀତିକୁ ସେମାନେ ସମର୍ଥନ କରିବା ସହ ଦେଶର ଅର୍ଥନୀତି ନେଇ ସନ୍ତୋଷପ୍ରକାଶ କରିଛନ୍ତି ଆକାଶବାଣୀକୁ ଏକ ସ୍ୱତନ୍ତ୍ର ସାକ୍ଷାତ୍କାରରେ ଏହି ଗୋଲଟେବୁଲ୍ରେ ଯୋଗଦେଇଥିବା ଭାରତର ଶିଳ୍ପନୀତି ଓ ପ୍ରୋହାହନ ବିଭାଗର ସଚିବ ଗୁରୁପ୍ରସାଦ ମହାପାତ୍ର କହିଛନ୍ତି ଆଜିର ଘଟଣା ଭାରତ ଆମେରିକା ସମ୍ପର୍କ ବୃଦ୍ଧିର ଏକ ପ୍ରତିଫଳନ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି ଆଲୋଚନା ଅବସରରେ ସମୟ ବାହାରକରି ଶହଶହ ଭାରତୀୟ ଆମେରିକୀୟଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ଆକି ତାଙ୍କର ସପ୍ତାହବ୍ୟାପୀ ଆମେରିକା ଗସ୍ତର ପ୍ରଥମ ପର୍ଯ୍ୟାୟରେ ବୁଶ୍ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପହଞ୍ଚଲା ପରେ ତାଙ୍କୁ ବିମାନବନ୍ଦରର ନିର୍ଦ୍ଦେଶକ ବାଣିଜ୍ୟ ଓ ଆନ୍ତର୍ଜାତିକ ବ୍ୟାପାର ସଚିବ ଖ୍ରୀଟୋଫର ଓଲସନ ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଏବଂ ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୃତ କେନଥ୍ ଜଷ୍ଟର ପ୍ରମୁଖ ସ୍ୱାଗତ କରିଥିଲେ ଆଜି ହୋଷ୍ଟନଠାରେ ଅନୁଷ୍ଠିତ ହାଉଡୀ ମୋଦି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେବେ ତାଙ୍କସହିତ ମଧ୍ୟ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପ ଯୋଗଦେବାର କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି

ପିଏମ୍ ଇକ୍ଷରଆକୁନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହଷ୍ଟନଠାରେ ଶିଖ ସମ୍ପ୍ରଦାୟ ଏବଂ କାଶ୍ମୀର ପଣ୍ଡିତମାନଙ୍କୁ ଭେଟିଛନ୍ତି ଏକାଧିକ ଟ୍ୱିଟ୍ରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶିଖ ସମ୍ପ୍ରଦାୟ ସହିତ ତାଙ୍କର ହୋଇଥିବା ଆଲୋଚନା ବେଶ୍ ଭଲ ଥିଲା ଭାରତର ବିକାଶ ପାଇଁ ସେମାନଙ୍କର ଆଗ୍ରହ ତାଙ୍କୁ ମୁଗ୍ଧ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ସେହିଭଳି ଦାଉଦୀ ବୋହରା ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଭେଟିବାର ସୁଯୋଗ ତାଙ୍କୁ ମିଳିଥିଲା ଏବଂ ସେମାନଙ୍କ ସହ କିଛିସମୟ କଟାଇଥିଲେ

ପିୟୁଷ ଗୋଏଲ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଆଜି ଆବୁଧାବିଠାରେ ହେବାକୁ ଥିବା ସପ୍ତମ ଭାରତ ସଂଯୁକ୍ତ ଆରବ ଏମିରେଟ୍ସ ପୁଞ୍ଜିନିବେଶ ବୈଠକରେ ଅଧ୍ୟକ୍ଷତା କରିବେ ଦୁଇଦେଶ ମଧ୍ୟରେ ପୁଞ୍ଜିନିବେଶ ଓ ବାଣିଜ୍ୟ କାରବାର ବୃଦ୍ଧି ପାଇଁ ଯେଉଁ ଉଚ୍ଚସ୍ତରୀୟ ଟାକ୍ୱଫୋର୍ସ ଗଠିତ ହୋଇଛି ସେଥିରେ ବାଣିଜ୍ୟମନ୍ତ୍ରୀ ଅଧ୍ୟକ୍ଷ ଅଛନ୍ତି ଆଜିର ବୈଠକରେ ସଂଯୁକ୍ତ ଆରବ ଏମିରେଟ୍ସର ଆବୁଧାବି ଇନ୍ଭେଷ୍ଟମେଣ୍ଟ ଅଥରିଟିର ପରିଚାଳନା ନିର୍ଦ୍ଦେଶକ ଶେଖ୍ ହମ୍ମଦ ବିନ୍ ଜଏଦ ଅଲ୍ନାହିଆନ ସହ ଅଧ୍ୟକ୍ଷତା କରିବେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ଖାଦ୍ୟ ପ୍ରକ୍ରିୟାକରଣ ବେସାମରିକ ବିମାନ ଚଳାଚଳ ରେଳବାଇ ଅକ୍ଷୟଶକ୍ତି ଭିଭିଭୂମି ଜାହାଜ ଚଳାଚଳ ଓ ନିର୍ମାଣ କ୍ଷେତ୍ରରେ ନିବେଶ ଓ ସହଯୋଗ ବୃଦ୍ଧି ପାଇଁ ଦୁଇପକ୍ଷଙ୍କ ମଧ୍ୟରେ ଆଲୋଚନା ହେବ ଭାରତରେ ଏମିରେଟ୍ସର ପ୍ରତ୍ୟକ୍ଷ ପୁଞ୍ଜିନିବେଶ ବୃଦ୍ଧି ପାଇଁ ଭାରତ ପ୍ରସ୍ତାବ ଦେବ ଆଜି ସଂଧ୍ୟାରେ ଶ୍ରୀ ଗୋଏଲ ଏକ ପ୍ରଦର୍ଶନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ସେଠାରେ ଥିବା ଭାରତ ମଣ୍ଡପ ସେ ପରିଦର୍ଶନ କରିବେ ଏହି ମଣ୍ଡପରେ ଭାରତର ନିର୍ମାଣ କ୍ଷେତ୍ର ଓ ଉଦ୍ୟୋଗ ସମ୍ପର୍କରେ ପ୍ରଜ୍ଞାପନ ଏବଂ ଅନ୍ୟାନ୍ୟ ବିଷୟବସ୍ତୁ ସ୍ଥାନ ପାଇଛି ଆଧାର ଡିଏଲ୍ କେନ୍ଦ୍ର ଆଇଟି ଓ ଯୋଗାଯୋଗ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ ଜାଲିଆତି ରୋକିବା ପାଇଁ ଡ୍ରାଇଭିଂ ଲାଇସେନ୍ୱକୁ ଆଧାରକାର୍ଡ ସହ ସଂଯୁକ୍ତ କରାଯିବ ଆଧାର ଭିତ୍ତିକ ଡ୍ରାଇଭିଂ ଲାଇସେନ୍ସ ବ୍ୟବସ୍ଥା ବାଧ୍ୟତାମୂଳକ ହେଲେ ଏହାର ନକଲ ଓ ଲାଇସେନ୍ସ କାଲିଆତି ହୋଇପାରିବ ନାହିଁ ଆଧାର ଦୁର୍ନୀତି ରୋକିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି

ରାଜ୍ୟରେ ନିର୍ବାଚନ ଘୋଷଣା ସହିତ ଆଦର୍ଶ ଆଚରଣବିଧି ଲାଗୁହେବାର ଅଞ୍ଚସମୟ ପରେ ଏହି ଟଙ୍କା ଜବତ ହୋଇଛି କୌଣସି ସୂତ୍ରରୁ ଖବର ପାଇ ନଗର ପୁଲିସ ପୋପାଲୱାଡି ଅଞ୍ଚଳରେ ଏକ ଦୋକାନଉପରେ ଚଢ଼ଉ କରି ଗତକାଲି ସଂଧ୍ୟାରେ ଏହି ଅର୍ଥ ଜବତ କରିଛି ସଂପୂକ୍ତ ଟଙ୍କାକୁ ଆୟକର ବିଭାଗକୁ ହସ୍ତାନ୍ତର କରାଯାଇଛି

ଡ଼୍ାକାସ୍ଥିତ ଭାରତୀୟ ଉଚ୍ଚାୟୋଗ ପକ୍ଷରୁ ଜାରି ଏକ ପ୍ରେସ୍ ରିଲିଜ୍ରେ କୁହାଯାଇଛି ଆଡମିରାଲ ସିଂହ ବାଂଲାଦେଶର ନୌସେନା ବାୟୁସେନା ଓ ସ୍ଥଳସେନାର ମୁଖ୍ୟ ତଥା ପ୍ରତିରକ୍ଷା ବାହିନୀର ବିଭିନ୍ନ ଡିଭିଜନାଲର ମୁଖ୍ୟମାନଙ୍କୁ ଭେଟି ଆଲୋଚନା କରିବେ ଏହାଛଡା ସେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ନିରାପତ୍ତା ପରାମର୍ଶଦାତା ଏବଂ ଅନ୍ୟାନ୍ୟ ଉଚ୍ଚପଦସ୍ଥ ଅଧିକାରୀମାନଙ୍କୁ ଭେଟିବେ ସେ ଖୁଲନାସ୍ଥିତ ସିପ୍ୟାର୍ଡ୍କୁ ଯାଇ ସେଠାକାର ମୁଖ୍ୟ ଓ ଅଧିକାରୀମାନଙ୍କ ସହ ଆଲୋଚନା କରିବେ ଏହାଛଡା ଆଡମିରାଲ କରମବୀର ସିଂହ ବାଂଲାଦେଶ ନାଭାଲ ଏକାଡେମୀ ପରିଦର୍ଶନ କରି ସେଠାକାର ତାଲିମ ନେଉଥିବା ଅଧିକାରୀ ମାନଙ୍କ ସହ ମତବିନିମୟ କରିବାର କାର୍ଯ୍ୟକ୍ରମ ରହିଛି ଦୂଇଦେଶ ମଧ୍ୟରେ ଉଚ୍ଚସ୍ତରୀୟ ସାମରିକ ଅଧିକାରୀମାନଙ୍କ ବିନିମୟ କାର୍ଯ୍ୟକ୍ରମରେ ଆଡମିରାଲ ସିଂହ ଏହି ଗସ୍ତରେ ଯାଇଛନ୍ତି ଇଡି ଆରେଷ୍ଟ ସାଇ ଇନ୍ଫୋ ସିଷ୍ଟମର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ସୁନିଲ ସୁରେନ୍ଦ୍ର କୁମାର କକଡଙ୍କୁ ବେଆଇନ୍ ଅର୍ଥ କାରବାର ମାମଲା ଏବଂ ବ୍ୟାଙ୍କ ଠକେଇ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ଯେ କକଡଙ୍କ ନାଁରେ ସିବିଆଇ ଓ ଅନ୍ୟାନ୍ୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଏକାଧିକ ଏତଲା ଦିଆଯାଇଥିଲା

ଏହାର କିଛିଦିନ ପରେ ସେ ଦୁବାଇ ଦେଇ ଲାଇବେରିଆକୁ ଖସି ପଳାଇଯାଇଥିଲା ତେବେ ଇଣ୍ଟରପୋଲ୍ ସହାୟତାରେ ତାଙ୍କୁ ଗିରଫ କରାଯାଇ ଭାରତକୁ ଅଣାଯାଇଥିଲା

କଲ୍ୟାଣ ସିଂହ ରାଜସ୍ଥାନର ରାଜ୍ୟପାଳ ଥିବାବେଳେ ସାୟିଧାନିକ ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ ତାଙ୍କ ବିରୁଦ୍ଧରେ ସମନ ଜାରି କରାଯାଇପାରୁ ନଥିଲା ତେବେ ତାଙ୍କ କାର୍ଯ୍ୟକାଳ ପୂରିଯିବାପରେ ଏହି ସମନ ଜାରି କରାଯାଇଛି ଇଜିପ୍ଟ କ୍ଲାସ ଇଜିପ୍ଟର ବନ୍ଦରନଗରୀ ସୁଏଜରେ ସରକାରୀ ସୈନ୍ୟ ଓ ସରକାରୀ ବିରୋଧୀ ପ୍ରତିବାଦକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି ନିରାପତ୍ତା କର୍ମଚାରୀଙ୍କ କାର୍ଯ୍ୟାନୁଷ୍ଠାନରେ କେତେକ ଆହତ ହୋଇଛନ୍ତି

ମହମ୍ମଦ ଆଲି ନାମକ ଜଣେ ଦେଶାନ୍ତରିତ ବ୍ୟବସାୟୀ ତଥା ରାଷ୍ଟ୍ରପତି ଅବଦୁଲ ଫତା ଅଲ୍ସିସିଙ୍କ ବିରୋଧୀ ମହମ୍ମଦ ଅଲି ଲୋକଙ୍କୁ ଅନ୍ଲାଇନ୍ରେ ଉସକାଇବା ଫଳରେ ଏହି ଗଣ୍ଡଗୋଳ ଘଟିଥିଲା ବହୁ ଲୋକ ସରକାରୀ କଟକଣାକୁ ଉଲ୍ଲଂଘନ କରି ରାଷ୍ଟ୍ରପତିଙ୍କ ବିରୋଧରେ ବିକ୍ଷୋଭ କରିଥିଲେ କ୍ରିକେଟ୍ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ତଥା ଅନ୍ତିମ ଟି ଟ୍ୱେଣ୍ଟି ମ୍ୟାଚ୍ ଆଜି ବେଙ୍ଗାଲୁରୁଠାରେ ଖେଳାଯିବ

ପ୍ରଥମ ମ୍ୟାଚଟି ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା

ଆକାଶବାଣୀ ପକ୍ଷରୁ ଆକି ହିନ୍ଦୀ ଓ ଇଂରାଜୀ ଭାଷାରେ ଏହି ମ୍ୟାଚ୍ର ପ୍ରତ୍ୟକ୍ଷ ଧାରାବିବରଣୀ ପ୍ରସାରିତ ହେବ